ଏହାଛଡ଼ା ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରିତ ହେବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ପକ୍ଷରୁ ଏହାର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ

ପ୍ରତିମାସର ଶେଷ ରବିବାର ଦିନ ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଆସୁଛନ୍ତି

ଏଫ୍ଏମ୍ ୟୁପିଆଇ ଏମ୍ଡିଆର ଆସନ୍ତାବର୍ଷ କାନୁୟାରୀ ପହିଲାରୁ ଦେଶବ୍ୟାପୀ ରୁପେ ଏବଂ ୟୁପିଆଇ ମାଧ୍ୟମରେ ଅର୍ଥ କାରବାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ତେବେ ଏହି ବ୍ୟବସ୍ଥା ମାଧ୍ୟମରେ ଅର୍ଥ କାରବାର କଲେ ଏଥିପାଇଁ କୌଣସି ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ବା ଏମ୍ଡିଆର୍ ଲାଗୁ ହେବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି ଗତକାଲି ନ୍ତଆଦିଲ୍ଲୀଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀମତୀ ସୀତାରମଣ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟ ଭାରତୀୟ ବ୍ୟାଙ୍କ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଅଗ୍ରଣୀ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ବ୍ୟାଙ୍କିଙ୍ଗ୍ ସମସ୍ୟା ଉପରେ ଆଲୋଚନା କରିବା ସମୟରେ ଏହି ସ୍ବଚନା ଦେଇଛନ୍ତି ସେ କହିଛନ୍ତି ଡିଜିଟାଲ୍ ନେଶଦେଶକୁ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆରୟ ହେବାକୁ ଯାଉଥିବା ଏହି ନୃତନ ବ୍ୟବସ୍ଥା ସଫପର୍କିତ ବିଜ୍ଞପ୍ତି ଖୁବ୍ଶୀଘ୍ର ରାଜସ୍ୱ ବିଭାଗ ପକ୍ଷରୁ ଜାରି କରାଯିବ

ଏହାଦ୍ୱାରା ସଂପୃକ୍ତ ଗ୍ରାହକମାନେ ଏହି ନ୍ତନ ବ୍ୟବସ୍ଥା ମାଧ୍ୟମରେ ଆର୍ଥିକ କାରବାର କରିପାରିବେ ଏମ୍ଡିଆର ହେଉଛି ଡିଜିଟାଲ୍ ନେଶଦେଣ ମାଧ୍ୟମରେ ଯେକୌଣସି କମ୍ପାନି ନିଜର ଗ୍ରାହକଙ୍କ ପ୍ରାପ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କକୁ ପୈଠ କରୁଥିବା ଅର୍ଥ ଏହାଛଡ଼ା ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏହି ଅବସରରେ ଏକ ସାଧାରଣ ଇ ଅକ୍ନନ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି ଏହା ମାଧ୍ୟମରେ ବିଭିନ୍ନ ଋଣ ଖିଲାପକାରୀଙ୍କ ସମ୍ପଭିକୁ ଆଟାଚ୍ କରାଯାଇ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବିକ୍ରୟ କରାଯାଇ ପାରିବ ଏହା ଦ୍ୱାରା ସେହି ସମ୍ପତ୍ତିର ବିକ୍ରୟ ମୂଲ୍ୟ ବୃଦ୍ଧି ପାଇବ

ଚଳିତଥର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବାଣିଜ୍ୟିକ ନିଷ୍କଭିକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ବୈଠକରେ କେତେକ ନିଷ୍କଭି ନିଆଯାଇଛି ଏଶିକି ରଣ ଖିଲାପକାରୀଙ୍କୁ ଆୟକର ନୋଟିସ୍ ଦେବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଖୁବ୍ଶୀଘ୍ର ଏକ ନୃତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ଝାଡ଼ଖଣ୍ଡ ସିଏମ୍ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ନେତା ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ

ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଶ୍ରୀ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଜ୍ୟ କଂଗ୍ରେସ ସଭାପତି ରାମେଶ୍ୱର ଓରାଓଁ ଏବଂ ବରିଷ୍ଣ ଜେଏମ୍ଏମ୍ ନେତା ଷ୍ଟିଫେନ୍ ମାରାଣ୍ଡି ମଧ୍ୟ ଶ୍ରୀ ସୋରେନ୍ଙ୍କ ସହିତ ଶପଥ ନେବାର ସମ୍ଭାବନା ରହିଛି ଏହି ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଚ୍ଚୀ ରାକ୍ୟସଭା ଉପାଧ୍ୟକ୍ଷ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମେତ ପଶ୍ଚିମବଙ୍ଗ ଦିଲ୍ଲୀ ମଧ୍ୟପ୍ରଦେଶ ଛତିଶଗଡ଼ ମହାରାଷ୍ଟ୍ର ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ସେହିଭଳି ଏନ୍ସିପି ମୁଖ୍ୟ ଶରଦ ପାୱାର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ମଧ୍ୟ ଏହି ଶପଥଗ୍ରହଣ ଉସବରେ ଉପସ୍ଥିତ ରହିବେ

ଭିପି ଜେଟ୍ଲୀ ବୁକ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ତାର୍କିକ ଆଲୋଚନା କରିବାକୁ ଏବଂ ଅସନ୍ତୋଷକୁ ଗଣତାନ୍ତ୍ରିକ ଏବଂ ଅହିଂସାତ୍ନକ ଉପାୟରେ ବ୍ୟକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ନୂଆଦିଲ୍ଲୀଠାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଜନ୍ମବାର୍ଷିକୀ ଅବସରରେ 'ଦି ରେନସାନ୍ନ ମ୍ୟାନ୍ ଦି ମେନି ଫାସେଟ୍ସ ଅଫ୍ ଅରୁଣ ଜେଟ୍ଲୀ' ପୁସ୍ତକ ଉନ୍ମୋଚନ କରିବା ଅବସରରେ ଏହା କହିଛନ୍ତି ଅରୁଣ ଜେଟଲୀଙ୍କ ସଂପର୍କରେ ବର୍ଣ୍ଣନା କରି ଉପରାଷ୍ଟ୍ରପତି କହିଛନ୍ତି ସେ ଜଣେ ନିଷ୍ଠାବାନ ଏବଂ ଭ୍ରଷ୍ଟାଚାରକୁ କଠୋର ବିରୋଧ କରୁଥିବା ଜଣେ ବ୍ୟକ୍ତି ଥିଲେ କୋଟା ଚିଲ୍ଡ୍ରେନ୍ ଡେଥ୍ ରାଜସ୍ଥାନର କୋଟାସ୍ଥିତ ଜେକେଲୋନ୍ ହସିଟାଲ୍ରେ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଲାଗି ଏକ ତିନିଜଣିଆ କମିଟି ଗଠନ କରାଯାଇଛି ଏସ୍ଏମ୍ଏସ୍ ମେଡ଼ିକାଲ କଲେଜର ତିନିଜଣ ଡାକ୍ତର ଏହି କମିଟିରେ ସ୍ଥାନ ପାଇଛନ୍ତି

ଅମିତାଭ ବଚ୍ଚନ ଆୱାର୍ଡ ଚଳଚ୍ଚିତ୍ର ଜଗତକୁ ନିଜର ଅବଦାନ ଲାଗି ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରଦାନ କରିବେ

ଭାରତୀୟ ଚଳଚ୍ଚିତ୍ରର ବିକାଶ ଏବଂ ଅଭିବୃଦ୍ଧି ଦିଗରେ ନିଜର ସର୍ବଶ୍ରେଷ୍ଠ ଅବଦାନ ଲାଗି ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ

ବିଗତ ଦୁଇବର୍ଷ ଭିତରେ ମୋଗାଦିଶୁରରେ ଏହା ହେଉଛି ସବୁଠାରୁ ବଡ଼ଧରଣର ବିଫ୍ଜୋରଣ ସୋମାଲିଆ ରାଷ୍ଟ୍ରପତି ମହଞ୍ମଦ ଫର୍ମାକୋ ଏଭଳି ସମୟରେ ଜାତୀୟ ଏକତା ବଜାୟ ରଖିବାକୁ ଆହ୍ୱାନ ଦେବା ସହ ଏହି ବିସ୍ଫୋରଣରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ କହିଛନ୍ତି ତେବେ ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ଏହି ବିସ୍କୋରଣ ଘଟାଇଥିବା ଦାବି କରି ନାହାନ୍ତି

ଏହି ଶୀତ ଲହରୀ ନୂଆବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁମାନ କରାଯାଉଛି ସକାଳେ ଘନ କୁହୁଡ଼ି ଯୋଗୁଁ ଆକାଶ ରେଳ ଏବଂ ସଡ଼କପଥରେ ଗମନାଗମନ ବାଧାପ୍ରାପ୍ତ ହୋଇଛି